ଟିବି ଓ ଛାତି ରୋଗ ବିଶେଷ୍କ ଡାକ୍ତର ସୁଦାମ ସାହୁଙ୍କୁ ନୋଡାଲ ଅଧିକାରୀମାନେ ନିଯୁକ୍ତି ମିଳିଥିବା ଜଣାପଡିଛି ଏହି ସଂକ୍ରମଣ ଚିହ୍ଟ କରିବା ପାଇଁ ବିଶେଷଭାବରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଯାଞ କରାଯାଉଛି

ଯେଉଁ ଯାତ୍ରୀଙ୍କଠାରେ ଥଣା କାଶ ଥିବା ଭଳି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଅଗ୍ରାଧ୍କାର ଭିଭିରେ ଚିକିହା କରାଯାଉଛି

ସେଠାରେ ଏକ ସଂଗ୍ରହାଳୟ ନିର୍ମାଣ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ ସ୍ଚନା ଦେଇଛନ୍ତି

ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ଏହି ସଂଗଠନ ପର୍ବକୁ ଉଦ୍ଘାଟନ କରିଥିଲେ ଗତ ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ଦଳ ନିଜର ସମସ୍ତ ବଳ ଖଟାଇଥିଲେ ମଧ୍ଧ ବିଜେପି ଦଳରେ ଭୋଟହାର ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି

ତେବେ ଆସନ୍ତା ତିନିଦିନ ମଧରେ ରାକ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି